ଏଥିମଧ୍ୟରେ ଆନ୍ଧ୍ରପ୍ରଦେଶ ଅରୁଣାଚଳପ୍ରଦେଶ ମେଘଳୟ ମିଜୋରାମ ଓଡ଼ିଶା ନାଗାଲାଣ୍ଡ ସିକିମ୍ ଆଣ୍ଡାମାନ ନିକୋବର ଲାକ୍ଷାଦ୍ୱୀପ ତେଲଙ୍ଗାନା ଓ ଉତ୍ତରାଖଣ୍ଡ ଆଦି ରାଜ୍ୟ ରହିଛି ପ୍ରଧାନମନ୍ତ୍ରୀ ତଥା ବରିଷ୍ଣ ବିଜେପି ନେତା ନରେନ୍ଦ୍ର ମୋଦି ଆଜି ପଣ୍ଟିମବଙ୍ଗର କୂଚ୍ବେହାରଠାରେ ଏକ ଜନସଭାରେ ଉଦ୍ବୋଧନ ଦେଇଛନ୍ତି ଶ୍ରୀ ମୋଦି କହିଛନ୍ତି ଭାରତରେ ଖିବ୍ଶୀଘ୍ର ଫୋନ୍ କଲ୍ ମାଗଣା ହେବା ସହିତ ଇକ୍ଷରନେଟ୍ ଦେୟ ବିଶ୍ୱରେ ସବୁଠାରୁ ଶସ୍ତା ହେବ ସେ କହିଛନ୍ତି ଯେଭଳି ଏହି ସଭାରେ ଅଧିକ ସଂଖ୍ୟକ ଲୋକ ସାମିଲ ହୋଇପାରିବେ ନାହିଁ ସେଥିପାଇଁ ରାଜ୍ୟ ସରକାର ସଭା ଆୟୋଜନ ପାଇଁ ଅଳ୍ପ ସ୍ଥାନ ଯୋଗାଇ ଦେଇଛନ୍ତି ପ୍ରଧାନମନ୍ତ୍ରୀ ଆଜି ଅପରାହ୍ରରେ ତ୍ରିପୁରା ଗସ୍ତରେ ଯାଇ ଗୋମତୀ ଜିଲ୍ଲାର ଉଦୟପୁରରେ ଏକ ର୍ୟାଲିକୁ ସମ୍ବୋଧନ କରି କହିଛନ୍ତି ତାଙ୍କୁ କ୍ଷମତାରୁ ଅପସାରଣ କରିବାପାଇଁ ବିରୋଧୀ ଦଳଗୁଡ଼ିକ ଯେକୌଣସି ସ୍ତରକୁ ଯାଇପାରିବେ ସେ କହିଛନ୍ତି କଂଗ୍ରେସ ଏବଂ ବାମଦଳଗୁଡ଼ିକ ତାଙ୍କୁ କ୍ଷମତାରୁ ବାହାର କରିବାପାଇଁ ପାକିସ୍ତାନକୁ ସମର୍ଥନ କରିବାକୁ ମଧ୍ୟ ପଛାଉ ନାହାନ୍ତି କଂଗ୍ରେସ ଶାସନକାଳରେ ମଧ୍ୟମ ବର୍ଗର ଲୋକ ଅତ୍ୟଧିକ କଷ୍ଟ ସହିଛନ୍ତି ଏବଂ କଂଗ୍ରେସ ସମେତ ଅନ୍ୟ କେତକ ରାଜନୈତିକ ଦଳ ସେହି ବର୍ଗର ଲୋକମାନଙ୍କ ଉପରେ ଅଧିକ ଟିକସ ଲାଗୁ କରିବାକୁ ଚାହୁଁଛନ୍ତି ଶ୍ରୀ ମୋଦି କହିଛନ୍ତି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ସରକାର ଦେଶର ବହୁବିଧ ବିକାଶ ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ନେଉଛନ୍ତି ଦେଶର ଶତ୍ର ସହ ମୁକାବିଲା ହେଉ କିୟା ଦେଶ ଭିତରେ ଗରିବୀ ହଟାଇବା କାର୍ଯ୍ୟକ୍ରମ ହେଉ ପ୍ରତ୍ୟେକ କ୍ଷେତ୍ରରେ ତାଙ୍କ ସରକାର ଜନସାଧାରରଙ୍କ ସହଯୋଗରେ ଅନେକ ବୃହତ୍ ପଦକ୍ଷେପ ନେଇପାରିଛନ୍ତି ସେ କହିଛନ୍ତି ଦେଶର ପୂର୍ବାଞ୍ଚଳ ଏବଂ ଉତ୍ତର ପୂର୍ବାଞ୍ଚଳର ଦ୍ରତ ବିକାଶ ଦିଗରେ ତାଙ୍କ ସରକାର ବିଶେଷ ପଦକ୍ଷେପ ଗ୍ରହଣ କରିଛି ଏହି ର୍ୟାଲିରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ଏବଂ ବିକେପି ରାଜ୍ୟ ସଭାପତି ବିପ୍ଳବ କୁମାର ଦେବ ଦଳୀୟ ପ୍ରାର୍ଥୀ ଏବଂ ଅନ୍ୟ ନେତ୍ରବୃନ୍ଦ ଉପସ୍ଥିତ ଥିଲେ ଅନ୍ୟପକ୍ଷରେ ସିପିଆଇଏମ୍ ଏବଂ କଂଗ୍ରେସ ତ୍ରିପୁରାରେ ନିର୍ବାଚନ ପ୍ରଚାର କାର୍ଯ୍ୟ ଆରମ୍ଭ କରିଛନ୍ତି ଉଭୟ ଦଳର ବରିଷ୍ଠ ନେତା ବିଭିନ୍ନ ଅଞ୍ଚଳ ଗସ୍ତ କରିବା ସହ ଭୋଟର୍ମାନଙ୍କୁ ଆକୃଷ୍ଟ କରିବାପାଇଁ ର୍ୟାଲି ଆୟୋଜନ କରିଛନ୍ତି

ଆଜି ଉତ୍ତର ପ୍ରଦେଶରେ ବହୁଜନ ସମାଜବାଦୀ ପାର୍ଟି ଅଧ୍ୟକ୍ଷା ମାୟାବତୀ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଏବଂ ଆର୍ଏଲ୍ଡି ମୁଖ୍ୟ ଅଜିତ୍ ସିଂ ସାହାରନ୍ପୁରର ଦେଓବନ୍ଦ୍ରାରେ ଏକ ମିଳିତ ନିର୍ବାଚନୀ ର୍ୟାଲିକୁ ସମ୍ବୋଧନ କରିଛନ୍ତି ବିଏସ୍ପି ମୁଖ୍ୟ ମାୟାବତୀ ଉଭୟ ବିକେପି ଏବଂ କଂଗ୍ରେସକୁ ସମାଲୋଚନା କରି କହିଛନ୍ତି ଭୁଲ୍ ନୀତି ଯୋଗୁଁ ଲୋକେ କଂଗ୍ରେସକୁ ଆଉ କ୍ଷମତାକୁ ଆଣିବାକୁ ଚାହୁଁ ନାହାନ୍ତି ଏବଂ ବିଜେପି ମଧ୍ୟ ଜନବିରୋଧୀ ନୀତି ପାଇଁ କ୍ଷମତାରୁ ଯିବ ଅଖିଳେଶ ଯାଦବ କହିଛନ୍ତି ଏହି ମେଣ୍ଟ ଦେଶର ଭବିଷ୍ୟତ ସ୍ଥିର କରିବ ସେ ବିକେପିକୁ ଘୂଣା ରାଜନୀତି ପ୍ରସାର କର୍ତ୍ଥବା ନେଇ ସମାଲୋଚନା କର୍ରଛନ୍ତି ସେ କହିଛନ୍ତି ଉଭୟ କଂଗ୍ରେସ ଏବଂ ବିକେପି ଗୋଟିଏ ଆଇନା ସଦୂଶ ନିର୍ବାଚନୀ ର୍ୟାଲିରେ ଉଦ୍ବୋଧନ ଦେଇ ଆର୍ଏଲ୍ଡି ମୁଖ୍ୟ ଅଜିତ୍ ସିଂ ବିଜେପି ପୂର୍ବ ନିର୍ବାଚନରେ ଦେଇଥିବା ପ୍ରତିଶ୍ରତି ପାଳନ ଦିଗରେ ବିଫଳ ହୋଇଥିବା କହିଚ୍ଛନ୍ତି

ଶ୍ରୀ ଶର୍ମା କହିଛନ୍ତି ତାଙ୍କ ଦଳ ଯୁବଗୋଷ୍ଠୀ କୃଷକ ଏବଂ ଗରିବଙ୍କୁ ନ୍ୟାୟ ଦେବାପାଇଁ ଲକ୍ଷ୍ୟ ରଖିଛନ୍ତି

ଶ୍ରୀ ଶର୍ମା କହିଛି ତାଙ୍କ ଦଳର ପ୍ରଚାର 'ନ୍ୟାୟ' ଉପରେ କେନ୍ଦ୍ରୀଭୂତ ହେବା ସହ ଦଳ ଅଧ୍ୟକ୍ଷ ରାହ୍ରଲ୍ ଗାନ୍ଧିଙ୍କଦ୍ୱାରା ଘୋଷଣା କରାଯାଇଥିବା ସର୍ବନିମୁ ଆୟ ଗ୍ୟାରେଣ୍ଟି ଯୋଜନା ଉପରେ ଗୁରୁତ୍ୱ ଦେଉଛି

ଏହି ଆସନପାଇଁ କଂଗ୍ରେସ ଏବଂ ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେବ

ଷୋଡଶ ଲୋକସଭାରେ ଶ୍ରୀ ଆଲ୍ଓ୍ବାଲିଆ ଦାର୍କିଲିଂ ଲୋକସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଛନ୍ତି

ସେ କହିଛନ୍ତି ବିଜେପି କଳା ସଂସ୍କୃତି ଏବଂ ପ୍ରଶାସନିକ କ୍ଷେତ୍ରରେ ଦକ୍ଷତା ହାସଲ କରିଥିବା ବ୍ୟକ୍ତିବିଶେଷଙ୍କୁ ରାଜନୀତିକୁ ଆଣିଛି ଏବଂ ଚଳିତ ନିର୍ବାଚନରେ ଜନସାଧାରଣ ଅଯୋଗ୍ୟ ସରକାରଙ୍କୁ ପ୍ରତ୍ୟାଖ୍ୟାନ କରିବେ

ପ୍ରକାଶିତ ପ୍ରାର୍ଥୀମାନଙ୍କ ତାଲିକାରେ ନିରଂଜନ ପଟ୍ଟନାୟକ ଭଣ୍ଡାରୀପୋଖରୀ ନଳିନୀକାନ୍ତ ମହାନ୍ତି ଭଦ୍ରକ ଏବଂ ଡାକ୍ତର ଲଲାଟେନ୍ଦୁ ମହାପାତ୍ର ବାଲିକୁଦାର ଏରସମା ଆସନରୁ ନିର୍ବାଚନ ଲଢ଼ିବେ ଦଳର ନୂଆଦିଲ୍ଲୀସ୍ଥିତ କେନ୍ଦ୍ରୀୟ ନିର୍ବାଚନ କମିଟି ଦ୍ୱାରା ଏହି ପ୍ରାର୍ଥୀ ତାଲିକା ଚୃଡ଼ାନ୍ତ ହୋଇଥିବାର ଜଣାପଡ଼ିଛି

ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ ଏହି ଘଟଣାରେ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦିଆଯାଇଛି ଇସି ଆଡ୍ଭର୍ଟାଇଜ୍ମେଣ୍ଟ ଭୋଟ୍ ଗ୍ରହଣ ଦିନ ଓ ଏହାର ଗୋଟିଏ ଦିନ ପୂର୍ବର୍ କୌଣସି ରାଜନୈତିକ ଦଳ ପ୍ରାର୍ଥୀ କିମ୍ବା ଅନ୍ୟ କୌଣସି ସଂସ୍ଥା କମିଶନ ଦ୍ୱାରା ଅନ୍ତମୋଦିତ ହୋଇନଥିବା କୌଣସି ବିଜ୍ଞାପନ ଖବରକାଗଜରେ ପ୍ରକାଶ କରିପାରିବେ ନାହିଁ ବୋଲି ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି କମିଶନ କହିଛନ୍ତି ଶେଷ ସମୟରେ ଏଭଳି ବିଜ୍ଞାପନ ସମସ୍ତ ନିର୍ବାଚନ ପ୍ରକ୍ରିୟାକ୍ର ପ୍ରଭାବିତ କରିପାରେ ଏଭଳି ପରିସ୍ଥିତିରେ ପ୍ରଭାବିତ ପ୍ରାର୍ଥୀ କିମ୍ବା ଦଳକୃ କୌଣସି ସ୍ୱଷ୍ଟୀକରଣ ଦେବାକ୍ ଆଉ ସମୟ ମିଳିନଥାଏ

ଏ ନେଇ ନିର୍ବାଚନ କମିଶନ ସମସ୍ତ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖି ରାଜନୈତିକ ଦଳ ପ୍ରାର୍ଥୀ ଓ ସମ୍ଭାଦପତ୍ରଗୁଡ଼ିକୁ ଏ ସଂପର୍କରେ ଅବଗତ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଏମ୍ପି ରେଡ୍ ମଧ୍ୟପ୍ରଦେଶ ମ୍ରଖ୍ୟମନ୍ତ୍ରୀ କମଲନାଥଙ୍କ ପୂର୍ବତନ ସ୍ୱତନ୍ତ୍ର ଅଧିକାରୀ ପ୍ରବୀଣ କକୁର୍ଙ୍କ ଘରେ ଆୟକର ବିଭାଗ ଚଢ଼ଉ କରିଛି ଏକସଙ୍ଗରେ ଇନ୍ଦୋର୍ ଭୋପାଳ ଏବଂ ଅନ୍ୟ କେତକ ସ୍ଥାନରେ ଏହି ଚଢ଼ଉ କରାଯାଇଛି

ଇନ୍ଦୋର୍ର ବିଜୟ ନଗର ବାସଗୃହ ସମେତ ସେହି ଅଞ୍ଚଳରେ ଥିବା ଏକ ଶୋ'ରୁମ୍ ଏବଂ ଆଉ କେତେକ ସ୍ଥାନରେ ଚଢ଼ଉ କରାଯାଇଛି ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ପୂର୍ବତନ ପରାମର୍ଶଦାତା ରାଜେନ୍ଦ୍ର କୁମାର ମିଗ୍ଲାନୀଙ୍କ ଦିଲ୍ଲୀସ୍ଥିତ ବାସଗୃହ ଉପରେ ମଧ୍ୟ ଆୟକର ବିଭାଗ ଚଢ଼ଉ କରିଛି ଜେକେ ଆଟାକ୍ ଜନ୍ମ କାଶ୍ରୀରରେ ବରିଷା ନ୍ୟାସନାଲ୍ କନ୍ଫରେନ୍ସ ନେତାଙ୍କ ଘର ଉପରକ୍ତ ଆଜି ଅପରାହୁରେ ଅଜ୍ଞାତ ସନ୍ତାସବାଦୀ ବୋମାମାଡ଼ କରିଛନ୍ତି ନିରାପତ୍ତା ଅଧିକାରୀ କହିଛନ୍ତି ନ୍ୟାସନାଲ୍ କନ୍ଫରେନ୍ସର ଦକ୍ଷିଣାଞ୍ଚଳ ଅଧ୍ୟକ୍ଷ ସକିନା ଇତୁଙ୍କ କୁଲଗାଓଁ କିଲ୍ଲା ଅନ୍ତର୍ଗତ ଦମହଲ୍ ହିଞ୍ଜିପୋରା ଅଞ୍ଚଳରେ ଥିବା ବାସଗୁହ ଉପରକୁ ହାତବୋମା ଫିଙ୍ଗାଯାଇଥିଲା

ଜେକେ ଏନ୍କାଉଣ୍ଟର ଜାମ୍ମୁ କାଶ୍ମୀରର ପୁଲଓ୍ୱାମା ନିକଟବର୍ତ୍ତୀ ତ୍ରାଲ୍ ଅଞ୍ଚଳରେ ଆଜି ସକାଳେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି ଆତଙ୍କବାଦୀମାନଙ୍କ ଉପସ୍ଥିତିର ଖବର ପାଇ ସୁରକ୍ଷାବଳ ପକ୍ଷରୁ ସଂପୂକ୍ତ ଅଞ୍ଚଳକୁ ଘେରାଉ କରାଯାଇ ତଲାସି ଅଭିଯାନ ଚାଲୁଥିବା ବେଳେ ଏହି ଗୁଳି ବିନିମୟ ଘଟିଥିଲା ପ୍ରଭୁ ଏଟିଏଫ୍ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ କହିଛନ୍ତି ବିମାନ ଇନ୍ଧନ ଏଟିଏଫ୍କୁ ଦ୍ରବ୍ୟ ଓ ସେବାକର ଅନ୍ତର୍ଭୁକ୍ତ କରାଯିବା ଉଚିତ ସେ କହିଛନ୍ତି ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ କର ଯୋଗୁଁ ବିମାନ ଇନ୍ଧନର ଦରରେ ତାରତମ୍ୟ ଦେଖାଦେଉଛି

ମାଲଦ୍ୱୀପ ଇଲେକ୍ସନ୍ ମାଳଦୀପରେ ଗତକାଲି ଅନୁଷ୍ଠିତ ସଂସଦୀୟ ନିର୍ବାଚନରେ ମାଲ୍ଦ୍ୱୀପ ଡେମୋକ୍ରାଟିକ୍ ପାର୍ଟି ଏମ୍ଡିପି ବିପୁଳ ସଂଖ୍ୟାଗରିଷ୍ଠତା ହାସଲ କରିଛି